ଏହି ଗସ୍ତ ଅବସରରେ ଶ୍ରୀ ଶେଖାଓ୍ୱତ୍ ଭୁବନେଶ୍ୱରଠାରେ ରାଷ୍ଟ୍ରୀୟ ଏକତା ଅଭିଯାନ ଅନ୍ତର୍ଗତ ଏକ ବୃଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବେ

କେ ଶିବନ୍ ଇସ୍ରୋ ମୁଖ୍ୟ କେ ଶିବନ୍ ଆଜି ଓଡ଼ିଶା ଆସୁଛନ୍ତି

ଘଟଣାସ୍ସଳରେ ଅଗ୍ନିଶମ କର୍ମଚାରୀ ପହଞ୍ ନିଆଁକୁ ଆୟଉ କରିଥିଲେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଅବସ୍ଚାରେ ବାହାରକୁ ଅଶାଯାଇଥିଲା ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନାହାନ୍ତି

ଏହି ଭ୍ତାଶୁ ଲାଶି କୌଣସି ପ୍ରତିଷେଧକ ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରି ନ ଥିବାରୁ ଏହାକୁ କିପରି ରୋକାଯିବ ସେ ନେଇ ବନବିଭାଗ ପକ୍ଷରୁ ତର୍ଜମା କରାଯାଉଛି